ଆଲୋଚନା ପୂର୍ବରୁ ବିକେଡି ସଦସ୍ୟମାନେ ସଭାରୁ କକ୍ଷତ୍ୟାଗ କରି ଚାଲିଯାଇଥିବାଳେ ଶିବସେନା ଭୋଟିଂରେ ଭାଗ ନେବ ନାହିଁ

ସେ କହିଛନ୍ତି ଉଭୟ କଂଗ୍ରେସ ଓ ବିକେପି ଆନ୍ଧ୍ରପ୍ରଦେଶର ମନ୍ତରତା ପାଇଁ ଦାୟୀ ଯାହା ରାଜ୍ୟର ବିଭାଜନ ଯୋଗୁଁ ଘଟିଛି ତାଙ୍କ ରାଜ୍ୟକୁ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ ପାଇଁ ସେ ତାଙ୍କ ପାଟିର ଦାବିକୁ ଦୋହରାଇଛନ୍ତି ଆନ୍ଧ୍ରପ୍ରଦେଶର ବିଭାଜନ ବିଷୟ ଉପରେ ପିଡିପି ଓ ଟିଆର୍ଏସ୍ ସଦସ୍ୟମାନଙ୍କ ମଧ୍ୟରେ ପ୍ରବଳ ବାକ୍ବିତଣ୍ଡା ହୋଇଛି ପୂର୍ବରୁ ଆଲୋଚନା ଆରମ୍ଭ ହେବାର ଅଞ୍ଚ ସମୟ ଆଗରୁ ବିଜୁ ଜନତା ଦଳ ସଦସ୍ୟମାନେ ସଭାକକ୍ଷ ପରିତ୍ୟାଗ କରି ଚାଲିଯାଇଥିଲେ ପାର୍ଟି ଏମ୍ପି ଭର୍ତ୍ତୂହରି ମହତାବ ଉଭୟ କଂଗ୍ରେସ ଓ ବିଜେପି ଓଡ଼ିଶାର ଜନସାଧାରଣଙ୍କ ପ୍ରତି ଅନ୍ୟାୟ କରି ଆସିଥିବାର ଦୋଷାରୋପ କରିଥିଲେ ଇତି ମଧ୍ୟରେ ଶିବସେନା ଆସ୍ଥାସଚକ ଭୋଟ ଲୋଡ଼ାଯିବା ସମୟରେ ସଭାରେ ଅନୁପସ୍ଥିତ ରହିବାକୁ ନିଷ୍ପଭି ନେଇଛି

ଆଜି ଶୃନ୍ୟକାଳବେଳେ ତେଲୁଗୁ ଦେଶମ୍ ପାର୍ଟିର ସଦସ୍ୟ ସିଏମ୍ ରମେଶ ତାଙ୍କ ପାର୍ଟିର ପ୍ରସଙ୍ଗକୁ ଉଦ୍ଥାପନ କରିବାକୁ ଚାହିଁଥିଲେ ଏହାପରେ ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ତାଙ୍କୁ ଅନୁମତି ଦେଇ ନ ଥିଲେ ଫଳରେ ପାଟିତୁଣ୍ଡ ହେବାରୁ ଅଧ୍ୟକ୍ଷ ମଧ୍ୟାହ୍ନ ପର୍ଯ୍ୟନ୍ତ ସଭାକୁ ମୁଲତବୀ ରଖିଥିଲେ

ହ୍ୱାଟ୍ସାପ୍ରେ ମିଥ୍ୟା ସନ୍ଦେଶ ପ୍ରଚାରିତ ହେବା ପରେ ଉତ୍ୟକ୍ତ ଲୋକମାନଙ୍କଦ୍ୱାରା ହତ୍ୟା ଘଟଣାମାନ ବୃଦ୍ଧି ପାଉଥିବାର ଅଭିଯୋଗ ହେଉଛି ଏକ ବ୍ଲଗ୍ ପୋଷ୍ର ହ୍ୱାଟ୍ସାପ୍ କହିଛି ଭାରତରେ ହ୍ୱାଟ୍ସାପ୍ ବ୍ୟବହାର କରୁଥିବା ଲୋକମାନେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତ୍କଳନାରେ ଅଧିକ ସନ୍ଦେଶ ଫଟୋ ଓ ଭିଡ଼ିଓ ପଠାଇଥା'ନ୍ତି

ଗତକାଲି ମଧ୍ୟ ସରକାର ହ୍ୱାଟ୍ସାପ୍କ୍ ଆଉ ଏକ ନୋଟିସ୍ ଜାରି କରି ଏଭଳି ମିଥ୍ୟା ସନ୍ଦେଶ ପ୍ରଚାରକୁ ରୋକିବା ଲାଗି ପଦକ୍ଷେପ ନେବାକୁ ମଧ୍ୟ କହିଛନ୍ତି ୟୁକିସି ଟିଚର୍ସ ଅନୁସ୍ଚିତ କାତି ଓ ଉପଜାତି ଏବଂ ପଛୁଆ ବର୍ଗର ପ୍ରାର୍ଥୀମାନଙ୍କ ସକାଶେ ସଂରକ୍ଷଣକ୍ର କାଟ୍ଛାଣ୍ଟ୍ କରି ଏକ ଅଦାଲତଙ୍କ ନିର୍ଦ୍ଦେଶ ବିର୍ଦ୍ଧରେ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ଦାଏର କରିଥିବା ଏକ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ସୁପ୍ରିମ୍କୋର୍ଟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ କୌଣସି ନିଯୁକ୍ତି ନ ଦେବାକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିଶନ୍ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛି ଅନୁସ୍ଚିତ ଜାତି ଓ ଉପଜାତି ବର୍ଗର ପ୍ରାର୍ଥୀମାନଙ୍କ ପାଇଁ କେତେ ସଂଖ୍ୟକ ଶିକ୍ଷକ ପଦବୀ ସଂରକ୍ଷିତ ରଖାଯିବ ତାହାକୁ ଅନୁଷ୍ଠାନ ଭିତ୍ତିରେ ନ କରି ବିଭାଗ ଭିତ୍ତିରେ କରିବାକୁ ୟୁକିସି ଗତ ମାର୍ଚ୍ଚ ମାସରେ ଘୋଷଣା କରିଥିଲା ଆହ୍ଲାବାଦ ହାଇକୋର୍ଟ ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶ ଦେବା ଓ ସୁପ୍ରିମ୍କୋର୍ଟ ଏହାକୁ କାଏମ୍ ରଖିବା ପରେ ୟୁଜିସି ଏହି ନିଷ୍ପଭି ନେଇଥିଲା ତେବେ ଏହି ପଦକ୍ଷେପ ଉପରେ ପ୍ରତିବାଦ ହେବାରୁ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ଏବଂ ୟୁଜିସି ସେହି ନିର୍ଦ୍ଦେଶ ପ୍ରତ୍ୟାହାର କରି ନେବାକୁ ସ୍ୱତନ୍ତ ଲିଭ୍ ପିଟିସନ୍ ଦାଖଲ କରି ନ୍ତଆ ନିୟମ ଅନୁସାରେ କୌଣସି ଶିକ୍ଷକଙ୍କୁ ଠିକାରେ ନ ଆଶିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ୍କୋର୍ଟ ଖୁବ୍ ଶୀଘ୍ର ସରକାରଙ୍କ ସମୀକ୍ଷା ପିଟିସନ୍ ଉପରେ ବିଚାର କରିବାର ଆଶା କରାଯାଉଛି

ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ଆର୍ ପମ୍ପିଓ ଓ ପ୍ରତିରକ୍ଷା ମନ୍ତ୍ରୀ ଜେମ୍ସ ମାର୍ଟିସ୍ ଏହି କଥାବାର୍ତ୍ତାରେ ଅଂଶଗ୍ରହଣ ପାଇଁ ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ହିଦର୍ ନୁଏଟ୍ କହିଛନ୍ତି ଉଭୟ ଦେଶ ଭାଗିଦାରୀ ନିରାପତ୍ତା ଓ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ପାଇଁ ଆଲୋଚନା କରିବେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ପରବର୍ତ୍ତୀ ଅଞ୍ଚଳର ଚ୍ୟାଲେଞ୍ଗୁଡ଼ିକର ସମାଧାନ ଉପରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ଏହି କଥାବାର୍ତ୍ତା ଦୂଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କକୁ ଆହୁରି ଅଧିକ ଆଗକୁ ଆଗେଇ ନେବାପାଇଁ ଉପଯୁକ୍ତ ମାଧ୍ୟମ ହେବ ବୋଲି ବିବେଚନା କରାଯାଉଛି ୟୁଏନ୍ ଇଣ୍ଡିଆ ଏଡ୍ସ୍ ଭାରତରେ ନୂଆ ଏଚ୍ଆଇଭି ସଂକ୍ରମଣ ଓ ଏଡ୍ସ୍ ସଂକ୍ରମିତ ଲୋକମାନଙ୍କ ମୃତ୍ୟୁ ଘଟଣାରେ ବ୍ୟାପକ ହ୍ରାସ ଘଟିଛି

ରିପୋର୍ଟରେ କୁହାଯାଇଛି ଭାରତରେ ଏକ ସାମାଜିକ ସୁରକ୍ଷା କୌଶଳ ନୀତି ଓ ଢାଞ୍ଚା କାର୍ଯ୍ୟକାରୀ କରାଯାଉଛି

ତେବେ ରିପୋର୍ଟରେ ଆନ୍ତର୍କାତିକ ସ୍ତରରେ ନୂଆ ଏଚ୍ଆଇଭି ସଂକ୍ରମଣରେ ଉଲ୍ଲେଖନୀୟ ହ୍ରାସ ଘଟି ନ ଥିବାର ଚେତାବନୀ ଦିଆଯାଇଛି ଏହି ମହାମାରୀ ପାକିସ୍ତାନ ଓ ଫିଲିପାଇନ୍ରେ ବ୍ୟାପି ଚାଲିଥିବାର ରିପୋର୍ଟରେ କୁହାଯାଇଛି

ସେଠାରେ ବେଆଇନ ରହୁଥିବା ଭାରତୀୟମାନଙ୍କୁ ସର୍ବକ୍ଷମା ପାଇବାରେ ଏହି କେନ୍ଦ୍ର ସାହାଯ୍ୟ କରିବ

ଯେଉଁମାନେ ବେଆଇନ ଭାବେ ରହୁଛନ୍ତି ସେମାନେ ଆବଶ୍ୟକୀୟ ଫି' ଦାଖଲ କରି ସେମାନଙ୍କର ସ୍ଥିତିରେ ସୁଧାର କରିପାରିବେ କିମ୍ବା ବିଚାରର ସମ୍ମୁଖୀନ ନ ହୋଇ ୟୁଏଇ ପରିତ୍ୟାଗ କରି ଚାଲିଯାଇପାରିବେ ତେବେ ଏ ସଂକ୍ରାନ୍ତରେ ୟୁଏଇ ସରକାରଙ୍କଠାରୁ ଆନୁଷ୍ଠାନିକ ନିର୍ଦ୍ଦେଶବଳୀକୁ ଅପେକ୍ଷା କରାଯାଇଛି ଏ ସଂକ୍ରାନ୍ତରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟିପାଇଁ ଭାରତୀୟ ସମ୍ପ୍ରଦାୟ ସଂଘଗୁଡ଼ିକ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଉଛି ସେହି ସଂଘମାନେ ସେମାନଙ୍କର ସ୍ୱେଚ୍ଛାସେବୀମାନଙ୍କୁ ଦ୍ୱତାବାସରେ କାର୍ଯ୍ୟ କରିବାପାଇଁ ପଠାଇାବେ ରାଷ୍ଟ୍ରଦତ ନବଦୀପ୍ ସୁରୀ ଭାରତୀୟ ସମ୍ପ୍ରଦାୟର ଲୋକମାନଙ୍କୁ ଏହି ସୁଯୋଗରୁ ଫାଇଦା ଉଠାଇବାପାଇଁ ଅନୁରୋଧ କରିଛନ୍ତି ଓ ସେଠାରେ ବେଆଇନ ଭାବେ ବସବାସ ନ କରିବାପାଇଁ ପରାମର୍ଶ ଦେଇଛନ୍ତି

ସେହି କୃତ୍ରିମ ହ୍ରଦଟି ଆର୍କାନ୍ସାସ୍ ସୀମା ସ୍ଥିତ ଦକ୍ଷିଣ ମିଶୋରୀର ଏକ ଆକର୍ଷଣୀୟ ପର୍ଯ୍ୟଟନ୍ଥ୍ରଳୀ ଇଣ୍ଡିଆ ୟୁଏନ୍ ଏସ୍ଡିଜି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ୍ ଆକବରୁଦ୍ଦିନ୍ କହିଛନ୍ତି ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଭାରତ ନିଜର ଜାତୀୟ ଉଦ୍ୟମରେ ଅଗ୍ରସର ହେଉଛି